ପିଏମ୍ ଏସ୍ସିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଚୀନ୍ ଗସ୍ତ ଶେଷକରି ଗତରାତିରେ ସ୍ପଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏହି ଗସ୍ତ କାଳରେ ଶ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନର ଅଷ୍ଟାଦଶ ଶିଖର ବୈଠକରେ ଯୋଗ ଦେଇଥିଲେ ଗତବର୍ଷ ଏହାର ପୂର୍ଣ୍ଣ ସଦସ୍ୟତା ଲାଭ କରିବା ପରେ ଭାରତ ପ୍ରଥମଥର ପାଇଁ ସାଂଘାଇ ସହଯୋଗ ସଂଗଠନ ଶୀର୍ଷ ବୈଠକରେ ଯୋଗ ଦେଇଛି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହ ଏହି ବୈଠକ କାଳରେ ଦୁଇଦେଶର ସଂପର୍କରେ ଅଗ୍ରଗତି ଘଟିଛି ଗତ ଶନିବାର ଦିନ ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପହଞ୍ଚିବା ପରେ ସାଂଘାଇ ସହଯୋଗ ସଂଗଠନ ବୈଠକ ନେଇ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହିତ ଦୀର୍ଘସମୟ ଧରି ଆଲୋଚନା କରିଥିଲେ

ଉଭୟ ଦେଶ ବ୍ରହ୍ମପୁତ୍ର ନଦୀ ଜଳ ସଂପର୍କିତ ସ୍ୱଚନା ଆଦାନ ପ୍ରଦାନ ପାଇଁ ମଧ୍ୟ ସହମତି ପ୍ରକାଶ କରିଛନ୍ତି ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ଦେଶର ଭିତ୍ତିଭୂମି ବିକାଶ ସହ ନୂତନ ଦିଗନ୍ତ ସ୍ଥାପନ ଦିଗରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରିବା ପାଇଁ ସ୍ଥିର କରିଛନ୍ତି

ଗତକାଲି ଶେଷ ହୋଇଥିବା ଏହି ଶିଖର ବୈଠକର କ୍ୱାଙ୍ଗ୍ଡାଓ ଘୋଷଣାନାମାରେ ସନ୍ତ୍ରାସବାଦ ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦର ମୁକାବିଲା ପାଇଁ ତିନିବର୍ଷିଆ ଯୋଜନାର କାର୍ଯ୍ୟକାରିତା ସକାଶେ ଆହ୍ନାନ ଦିଆଯାଇଛି ଏହି ଘୋଷଣାନାମାରେ ସନ୍ତ୍ରାସବାଦ କାର୍ଯ୍ୟକଳାପ ଏବଂ ନିଶା ଦ୍ରବ୍ୟ କାରବାର ସଂପର୍କରେ ସୂଚନା ଆଦାନ ପ୍ରଦାନ କରିବାକୁ ନିଷ୍ପଭି ହୋଇଛି

ଆଇଏମ୍ଡି ଫ୍ଲଡ୍ ବନ୍ୟା ନିୟନ୍ତ୍ରଣ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରତିକାର ବ୍ୟବସ୍ଥା କୌଶଳ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ଆଗୁଆ ସୂଚନା ଦେବା ପାଇଁ ସମର୍ଥ ହୋଇଛି ମୃତ୍ତିକା ପରୀକ୍ଷଣ ସୂଚନା ଆଧାରରେ ଏହା ସମ୍ଭବ ବୋଲି କୁହାଯାଇଛି ସଂପ୍ରତି କେନ୍ଦ୍ର ଜଳକମିଶନ ବନ୍ୟା ସତର୍କତା ଜାରି କରୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ କେଜେ ରମେଶ୍ କହିଛନ୍ତି ଆସନ୍ତା ମାସରୁ ଜାତୀୟ ପାଣିପାଗ ବିଭାଗ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବ

ଶ୍ରୀ ରମେଶ କହିଛନ୍ତି ଏହି ବନ୍ୟା ସତର୍କତା ଆଧାରରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ କୃଷି ଏବଂ କୃଷକ ସଂଗଠନଗୁଡ଼ିକ ଲାଭବାନ ହୋଇପାରିବେ

ତେବେ ରାଜ୍ୟ ସରକାର ଠିକ୍ ସମୟରେ ଜମି ଯୋଗାଇବାରେ ବିଫଳ ହୋଇଥିବାରୁ ଏହି ପ୍ରକଳ୍ପର କାର୍ଯ୍ୟ ବିଳୟିତ ହୋଇଥିଲା ଏ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇସାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

କ୍ୟାମେଲ୍ ମିଲ୍କ ଓଟ କ୍ଷୀରରେ ବିଭିନ୍ନ ପ୍ରକାର ପୋଷଣ ତତ୍ତ୍ୱ ଥିବାରୁ ଏହାର ବ୍ୟବସାୟୀକରଣ ଜରୁରୀ ବୋଲି କେନ୍ଦ୍ର କୃଷିରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଛନ୍ତି

ସେ କହିଛନ୍ତି ଯେ ଓଟ କ୍ଷୀର ଏଥିରୁ ପ୍ରସ୍ତୁତ ହେଉଥିବା ପଦାର୍ଥ ଓ କ୍ଷୀରଗୁଣ୍ଡର ଅନ୍ତର୍ଜାତୀୟ ବଜାରରେ ଚାହିଦା ସୃଷ୍ଟି କରିବା ସହ ଓଟ ପାଳକମାନଙ୍କର ଆର୍ଥିକ ଅଭିବୃଦ୍ଧି ଦିଗରେ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି

ଲକ୍ଷ୍ନୌଠାରେ ଅନୁଷ୍ଠିତ ସଂପର୍କ ପାଇଁ ସମର୍ଥନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶ୍ରୀ ପୁରୀ ବରିଷ୍ଣ ଏବଂ ପ୍ରମୁଖ ନାଗରିକମାନଙ୍କ ସହ ଏଠାରେ ଭାବ ବିନିମୟ କରିଥିଲେ

ଉତ୍ତର ରେଳବାଇର ଜେନେରାଲ୍ ମ୍ୟାନେଜର ବିଶ୍ୱେସ ଚୌବେ ନୂଆଦିଲ୍ଲୀଠାରେ କହିଛନ୍ତି ଏହି ହ୍ପାଟ୍ସଅପ୍ ଗ୍ରପ୍ ମାଧ୍ୟମରେ ଖାଦ୍ୟପେୟଠାରୁ ଆରମ୍ଭ କରି ଯାତ୍ରୀମାନଙ୍କୁ ଦିଆଯାଉଥିବା ବିଚ୍ଚଣା ସାମଗ୍ରୀର ସ୍ୱଚ୍ଛତା ଉପରେ ନଜର ରଖାଯିବ

ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବସ୍ରେ ତୀର୍ଥଯାତ୍ରୀମାନେ ବଦ୍ରୀନାଥ ଯାଉଥିଲେ ଋଷିକେଶ ବଦ୍ରିନାଥ ରାଜପଥର ବାଗେଶ୍ୱର ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସା ସମୟରେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା ଆହତମାନଙ୍କୁ ଶ୍ରୀନଗର ନିକଟସ୍ଥ ବାଗି ସ୍ପାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ଉତ୍ତରପ୍ରଦେଶର ଗାଜିଆବାଦ ନିକଟବର୍ତ୍ତୀ ସାହିବାବାଦ୍ରୁ ସେହି ତୀର୍ଥଯାତ୍ରୀ ବସ୍ଟି ବାହାରିଥିଲା

ଭାରତୀୟ ଅଧିନାୟକ ସୁନିଲ୍ ଛେତ୍ରୀ ଉଭୟ ଗୋଲ୍ ସ୍କୋର୍ କରିଥିଲେ

ବ୍ୟାଡ୍ମିଣ୍ଟନ୍ ମରିସସ୍ଠାରେ ଚାଲିଥିବା ସିନିୟର୍ ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତର ସିମ୍ରନ୍ ସିଂଘି ଏବଂ ରିତିକା ଥାକେର୍ ସେମାନଙ୍କର ଦ୍ୱିତୀୟ ଆନ୍ତର୍ଜାତିକ ମହିଳା ଡବଲ୍ସ ଟାଇଟଲ୍ ହାସଲ କରିଛନ୍ତି

ବ୍ରିଗେଡିୟର୍ ଜେନେରାଲ୍ ସୋବେଜନା କହିଛନ୍ତି ଯେ ମାଗୁଇନ୍ଡାନାଓର ଲିଗୁଆସାନ୍ମାର୍ସଠାରେ ଆକାଶପଥରୁ ଆକ୍ରମଣ ସହ ଗୁଳିଗୋଳା ବିନିମୟ ଜାରି ରହିଥିଲା ଏହି ସ୍ଥାନରେ ବାଙ୍ଗ୍ସାମୋରୋ ଇସ୍ଲାମିକ୍ ଫ୍ରିଡମ୍ ଫାଇଟର୍ସ ବିଆଇଏଫ୍ଏଫ୍ ଆତଙ୍କବାଦୀ ଦଳର ସଦସ୍ୟମାନେ ବିଭିନ୍ନ ପ୍ରକାର ଉନ୍ନତମାନର ବିସ୍ଫୋରକ ପଦାର୍ଥ ତିଆରି କରୁଥିଲେ